ଏହି ତିନିଜଣିଆ କେନ୍ଦ୍ରୀୟ ଟିମ୍ଗୁଡ଼ିକରେ ଦୁଇଜଣ ସ୍ୱାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞ ଓ ଜଣେ ପ୍ରଶାସନିକ ଅଫିସର ରହ୍ବଚ୍ଚନ୍ତି

ଏହି ଟିମ୍ଗୁଡ଼ିକ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ବିଭାଗକୁ ସହାୟତା କରୁଛନ୍ତି ସେମାନେ ସଂକ୍ରମଣ ରୋକିବା ଫଳପ୍ରଦ ଚିକିତ୍ସା ଓ ରୋଗୀମାନଙ୍କର କ୍ଲିନିକାଲ୍ ମ୍ୟାନେଜ୍ମେଣ୍ଟ ଭଳି କାର୍ଯ୍ୟରେ ସହାୟତା କରୁଛନ୍ତି ନମୁନା ପରୀକ୍ଷାରେ ଥିବା ଅସୁବିଧାଗୁଡ଼ିକର ଦୂରିକରଣ କମ୍ ପରୀକ୍ଷା ହେଉଥିବା ସମସ୍ୟାର ସମାଧାନ ଅଧିକହାରର ସଂକ୍ରମଣ ରୋକିବା ଶଯ୍ୟା ଅଭାବର ଦୂରିକରଣ ମୃତ୍ୟୁହାର କମ୍ କରିବା ସଂକ୍ରମଣ ଦ୍ୱିଗୁଣିତ ହାର କମ୍ କରିବା ଓ ସଂକ୍ରମିତ ଲୋକଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧିକୁ ରୋକିବା ଭଳି କାର୍ଯ୍ୟରେ ସେମାନେ ସହାୟତା କରୁଛନ୍ତି ଦେଶର ବହୁ ଜିଲ୍ଲା ଓ ପୌରପାଳିକା କେନ୍ଦ୍ରୀୟ ଟିମ୍ଗୁଡ଼ିକ ସହ ସମନ୍ୱୟରେ କାର୍ଯ୍ୟ କରିବା ପାଇଁ ନିଜର ଟିମ୍ମାନ ଗଠନ କରିସାରିଲେଣି

ଆଇସିଏମ୍ଆର ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ ଜାରି ରଖିଛି

ଦୁଇଟି ବିମାନ ଆବୁଧାବିରୁ କୋଚି ଓ ଅମୃତସରକୁ ଆସୁଥିବା ବେଳେ ଦୁଇଟି ବିମାନ ଦୁବାଇରୁ ଲକ୍ଷ୍ମୌ ଓ କୋଜିକୋଡ଼େକୁ ଆସିବ ବାହାରେ ଅଟକି ରହିଥିବା ଶ୍ରମିକ ପର୍ଯ୍ୟଟକ ଗର୍ଭବତୀ ମହିଳା ଜରୁରୀକାଳୀନ ଡାକ୍ତରୀ ସେବା ଆବଶ୍ୟକ କରୁଥିବା ବ୍ୟକ୍ତି ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଅଣାଯାଉଛି କେବଳ ଯେଉଁମାନଙ୍କ ଶରୀରରେ ସଂକ୍ରମଣର କୌଣସି ଲକ୍ଷଣ ନଥିବ ସେମାନଙ୍କୁ ବିମାନରେ ଚଢ଼ିବା ପାଇଁ ଅନୁମତି ମିଳିବ

ଟ୍ରାଇଫେଡ୍ ଆଡଭାଇଜରି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଗରିବ ଓ କାମଧନ୍ଦା ହରାଇଥିବା ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି କେନ୍ଦ୍ର ସରକାରଙ୍କ ଉଦ୍ୟମରେ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଉସାହ ଜନକ ସହଯୋଗ ମିଳୁଥିବାର ଜଣାପଡ଼ିଛି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ଟ୍ରାଇଫେଡ୍ ଛୋଟ ଛୋଟ ଜଙ୍ଗଲଜାତ ପଦାର୍ଥଗୁଡ଼ିକ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଥିଲା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ କହିଛି ଏ କ୍ଷେତ୍ରରେ ରାଜ୍ୟଗୁଡ଼ିକ ସହଯୋଗ କରିବା ପାଇଁ ଆଗେଇ ଆସିବା ଉତ୍ସାହ ଜନକ

ଏଥିପାଇଁ ଅତ୍ୟାଧୁନିକ ବୈଷୟିକଜ୍ଞାନର ବିକାଶ ଲାଗି ଟାଟା ଷ୍ଟିଲ୍ ଓ କୋଲ୍ ଇଣ୍ଡିଆ ଲିମିଟେଡ୍ ଭଳି କମ୍ପାନୀମାନେ ସେହି ଅନୁଷ୍ଠାନ ସହ କଥାବାର୍ତ୍ତା କରୁଛନ୍ତି ପୃଥିବୀର ବାୟୁ ମଣ୍ଡଳର ତାପମାତ୍ରା ବୃଦ୍ଧିକୁ ରୋକିବା ଲାଗି ପଦକ୍ଷେପର ଅଂଶସ୍ୱରୂପ ଏହା କରାଯାଉଛି

ବୈଠକରେ କୋଭିଡ୍ ନାଇଣ୍ଟିନ୍ ପରିସ୍ଥିତିର ତଦାରଖ ଓ ସମୀକ୍ଷା କରାଯାଇଛି ବୈଠକରେ ମୂଳ ସ୍ତରରେ ପରିସ୍ଥିତି ସଂକ୍ରାନ୍ତୀୟ ଏକ ରିପୋର୍ଟ ଉପସ୍ଥାପନ କରାଯାଇଛି ଏଥିରେ କୋଭିଡ୍ ନାଇଷ୍ଟିନ୍ ସମ୍ପନ୍ଧୀୟ ସାଂପ୍ରତିକ ସ୍ଥିତି ବିଷୟରେ ଉଲ୍ଲେଖ ରହିଛି ଏହି ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡବିୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ ଯୋଗ ଦେଇଥିଲେ ଭେଇକିଲ୍ ଡକ୍ୟୁମେଣ୍ଟ ଭ୍ୟାଲିଡିଟି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମୋଟର ଯାନ ଦସ୍ତାବିଜ୍ଗୁଡ଼ିକର ବୈଧତାର ସମୟସୀମାକୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ବିଜ୍ଞପ୍ତି କାରି କରାଯାଇଛି

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏକ ଚିଠି ଲେଖି ଶ୍ରୀ ଶେଖାଓ୍ୱତ ନିର୍ଦ୍ଧାରିତ ସମୟ ମଧ୍ୟରେ ଜଳଜୀବନ ମିଶନର ଧାର୍ଯ୍ୟ ଲକ୍ଷ୍ୟ ହାସଲ ସକାଶେ ଉପଯୁକ୍ତ ଯୋଜନାର ଆବଶ୍ୟକତା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଏହି ମିଶନରେ ବର୍ତ୍ତମାନର ଜଳଯୋଗାଣ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ପ୍ରତ୍ୟେକ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ମିଶନ୍ରେ ଲକ୍ଷ୍ୟ ରଖାଯାଇଛି

ସେ କହିଛନ୍ତି ଅନୁନ୍ନତ ଜିଲ୍ଲା ଅନୁସୂଚୀତ ଜାତି ଓ ଉପଜାତି ବହୁଳ ଗ୍ରାମ ଓ ସଂସଦ ଆଦର୍ଶଗ୍ରାମ ଯୋଜନା ଅନ୍ତର୍ଗତ ଗ୍ରାମଗୁଡ଼ିକରେ ଅଗ୍ରାଧିକାର ଭିଭିରେ ଯୋଜନାକୁ କାର୍ଯ୍ୟକାରୀ କରାଯିବା ଉଚିତ୍

ଏନ୍ସିଡବ୍ଲ୍ୟ ଚେୟାର ପର୍ସନ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନଙ୍କ ପାଖକୁ ଚିଠି ଲେଖି କୋଭିଡ୍ ନାଇଷ୍ଟିନ୍ ସମୟରେ ଗର୍ଭବତୀ ମହିଳାମାନଙ୍କର ଚିକିତ୍ସା ପାଇଁ ହସ୍ୱିଟାଲ୍ଗୁଡ଼ିକ ଦ୍ୱାରା ମନା କରାଯିବା ବିଷୟରେ ଜଣାଇଛନ୍ତି ଏହାଦ୍ଧାରା ଗର୍ଭବତୀ ମହିଳାମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ଶ୍ରୀମତୀ ଶର୍ମା ତାଙ୍କର ଚିଠିରେ କହିଛନ୍ତି ଗର୍ଭବତୀ ମହିଳାମାନଙ୍କ ପ୍ରସ୍ତୀ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ଆମ୍ଭୁଲାନ୍ ନାହିଁ ଓ ସେମାନଙ୍କୁ ଅନେକ ସ୍ଥଳେ ହସ୍କିଟାଲ୍ରେ ଭର୍ତ୍ତି କରିବାକୁ ମନା କରାଯାଉଥିବା ଘଟଣାମାନ ନଜରକୁ ଆସିଛି ଏ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କୋଭିଡ୍ ବ୍ୟତୀତ ଅନ୍ୟ ଆମ୍ଭୁଲାନ୍ନ ସେବା ଯୋଗାଣକୁ ନିଶ୍ଚିତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କମିଶନ ପକ୍ଷରୁ ଅନୁରୋଧ କରାଯାଇଛି ରାଜ୍ୟ ସରକାରମାନେ ସେମାନଙ୍କର ସ୍ୱାସ୍ଥ୍ୟ ବିଭାଗକୁ ଏ ଦିଗରେ ସଚେତନ କରାଇପାରିବେ